ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧ ବିଜୟର 'ସ୍ୱର୍ଷ୍ଣିମ ବିଜୟ ବର୍ଷ'ର ଲୋଗୋ ଉନ୍କୋଚନ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିଜୟ ଦିବସ ଅବସରରେ ଭାରତୀୟ ସୈନିକମାନଙ୍କ ବୀରତ୍ୱକୁ ସାଲ୍ୟୁଟ୍ କରିଛନ୍ତି ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଭାରତୀୟ ସୈନିକମାନେ ବୀରତ୍ୱର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ସେମାନଙ୍କ ତ୍ୟାଗ ଭାରତୀୟମାନଙ୍କୁ ପ୍ରେରଣା ଯୋଗାଉଥିବ ଏବଂ ଦେଶ ସଦାସର୍ବଦା ସେମାନଙ୍କୁ ସ୍ମରଣ କରୁଥିବ

ଫଳରେ ଏକ ନୃତନ ରାଷ୍ଟ୍ର ଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକିସ୍ତାନ ସେନାର ସମର୍ପଶ ସର୍ବବୃହତ୍ ସାମରିକ ଆତ୍ମସମର୍ପଣ ଭାବେ ମଧ୍ୟ କଣାଯାଏ

ସାରା ଦେଶରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧସ୍କାରକୀଠାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ପ୍ରଧାନମନ୍ତ୍ରୀ ସିଡିଏସ୍ ମୁଖ୍ୟ ଏବଂ ତିନିସେନାର ମୁଖ୍ୟମାନେ ଏହି ଅବସରରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଷ୍ଣିମ ବିଜୟ ମଶାଲରେ ଅଗ୍ରି ସଂଯୋଗ କରିବେ

ଏହି ଯୁଦ୍ଧର ସ୍କୃତିକୁ ସ୍କରଣ କରିବାପାଇଁ ଦେଶର ପ୍ରମୁଖ ଯୁଦ୍ଧକ୍ଷେତ୍ର ଏବଂ ଏହି ଯୁଦ୍ଧରେ ଶହୀଦ୍ ହୋଇଥିବା ଯବାନ୍ଙ୍କ ଗ୍ରାମରୁ ମୃତ୍ତିକା ଅଣାଯାଇଛି ଏହି ଅବସରରେ ବରିଷ୍ଠ ସେନାନୀ ଏବଂ ବୀରା ନାରୀଙ୍କୁ ସମ୍ମାନିତ କରାଯିବ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ପ୍ରଦର୍ଶନ ସେମିନାର ଅସ୍ପଶସ୍ତ ପ୍ରଦର୍ଶନ କନ୍କ୍ଲେଭ୍ ଏବଂ ଦ୍ରଃସାହସିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ

ଏହାଛଡ଼ା ଆବଶ୍ୟକ ଭିଭିଭୂମି ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିଶୁ ଆଶ୍ରୟ ଗୃହରେ କୋଭିଡ୍ ନାଇଣ୍ଜିନ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି

ପ୍ରତ୍ୟେକ ଶିଶୁଙ୍କ ପାଇଁ ମାସିକ ଆର୍ଥକ ସହାୟତା ନିର୍ଦ୍ଦେଶ ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟଗୁଡ଼ିକୁ ସେହିସବୁ ପ୍ରତିଷ୍ଠାନର ଅନ୍ତେବାସୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ସମଗ୍ର ଭାରତର ଦୂରଦ୍ରରାନ୍ତ ଅଞ୍ଚଳରେ ସୁଗମ ଆର୍ଥକ ସେବା ପ୍ରଦାନ କରିବା ପାଇଁ ଏହି ଆପ୍ର ଶୁଭାରମ୍ଭ କରାଯାଇଛି ତେବେ 'ଡାକ୍ ପେ' କେବଳ ଏକ ଡିକିଟାଲ୍ ପେମେଣ୍ଟ୍ ଆପ୍ ନୁହେଁ ବରଂ ସାରା ଦେଶରେ ବିଶ୍ୱସ୍ତ ଡାକ ନେଟ୍ୱାର୍କ ମାଧ୍ୟମରେ ଇଣ୍ଡିଆ ପେମେଣ୍ଟ୍ ଏବଂ ଆଇପିପିବି ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଡିଜିଟାଲ୍ ଆର୍ଥକ ସେବା

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କୋଭିଡ୍ ନାଇଷ୍ଟିନ୍ ବିରୋଧି ଲଢ଼େଇରେ ଆଇପିପିବିର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଆର୍ଥକ ସେବା ସହାୟତା ଓ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରୁ ନ ଥିବା ଲୋକଙ୍କୁ ଆଇପିପିବି ସଶକ୍ତ କରିପାରିଛି 'ଡାକ୍ ପେ'ର ଶୁଭାରମ୍ଭ ଭାରତୀୟ ଡାକସେବାକୁ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚବାର ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ ସହାୟକ ହେବ ପିଏମ୍ ଫାର୍ମର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେନ୍ଦ୍ର ସରକାର ସର୍ବଦା କୃଷକମାନଙ୍କ କଲ୍ୟାଣପାଇଁ ପ୍ରତିଶ୍ରତିବଦ୍ଧ କୃଷକମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ସରକାର ସବୁବେଳେ ପ୍ରୟାସ କାରି ରଖିଛନ୍ତି ଗୁଜୁରାଟ୍ର କଚ୍ଛ ଜିଲ୍ଲାର ଢୋର୍ଡୋଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବା ପରେ ଜନସାଧାରଣକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି ସେ ଭିଭିପ୍ରସ୍ତର ସ୍ଥାପନ କରିଥିବା ପ୍ରକଚ୍ଚଗୁଡ଼ିକ ମଧ୍ୟରେ ଲବଣ ଜଳକୁ ମଧୁର ଜଳରେ ରୂପାନ୍ତରିତ କରିବା ବିଶ୍ୱର ସର୍ବବୃହତ୍ ନବୀକରଣୀୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ପ୍ଲାଷ୍ଟ୍ ରହିଛି ସମବେତ ଜନତାକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଦିଲ୍ଲୀ ଉପକଶ୍ଚରେ ଏକାଠି ହୋଇଥିବା କୃଷକମାନଙ୍କୁ କୃଷି ସଂସ୍କାର ନେଇ ଭ୍ରମିତ କରାଯିବା ସହ ଷଡ଼ଯନ୍ତ କରାଯାଉଛି ବିରୋଧୀ ଦଳମାନେ କୃଷକମାନଙ୍କୁ ପଥଭ୍ରଷ୍ଟ କରାଉଛନ୍ତି ବୋଲି ପ୍ରଧାନମନ୍ତୀ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ଷ ବର୍ଷ ଧରି ବିଭିନ୍ନ କୃଷକ ସଙ୍ଗଠନ ଏବଂ ବିରୋଧୀ ଦଳଗୁଡ଼ିକ ଚାହୁଁଥିବା ସଂସ୍କାରକୁ ସରକାର କାର୍ଯ୍ୟକାରୀ କରିଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ବ୍ରିଟେନ୍ର ବିଦେଶ ମନ୍ତ୍ରୀ ଡୋମିନିକ୍ ର୍ୟାବ୍ ଏହା ସ୍ୱଷ୍ଟ କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ଜନ୍ସନ୍ ଭାରତର ନିମନ୍ତ୍ରଣକୁ ଗ୍ରହଣ କରି ଆସନ୍ତା ମାସ ସାଧାରଣତନ୍ତ ଦିବସ ପ୍ୟାରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକ୍ତ ସମ୍ମତି ପ୍ରଦାନ କରିଛନ୍ତି ୟୁକେ ଫରେନ୍ ସେକ୍ରେଟାରୀ ବ୍ରିଟେନ୍ର ବିଦେଶ ମନ୍ତ୍ରୀ ଡୋମିନିକ୍ ର୍ୟାବ୍ ଆଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ରଶନୀତିକ ଭାଗିଦାରୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ବିଦେଶ ମନ୍ତ୍ରୀ ଗତକାଲି ନ୍ତଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିଥିଲେ କୋଭିଡ୍ ପରବର୍ତ୍ତୀ ଅର୍ଥନୀତିର ପୁନରୁଦ୍ଧାର ପ୍ରସଙ୍ଗରେ ଦୁଇ ଦେଶ ସେମାନଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ଏହି ଅବସରରେ ଶ୍ରୀ କୟଶଙ୍କର କହିଛନ୍ତି ଆସନ୍ତା ମାସରେ ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ଯୋଗ ଦେବାକୁ ଯାଉଛି ତେଣୁ ବ୍ରିଟେନ୍ ସହିତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଏକାଠି କାର୍ଯ୍ୟ କରିବାକୁ ଚାହୁଁଛି ସେହିପରି ଦୁଇ ଦେଶର ପ୍ରତିନିଧି ସ୍ତରରେ ବାଶିଜ୍ୟ ପ୍ରତିରକ୍ଷା ନିରାପତ୍ତା ଜଳବାୟୁ ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି

ଏନେଇ ସରକାର ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନ ଡାକିବାପାଇଁ ଦାବି କରିଥିଲେ ଅନ୍ୟପକ୍ଷରେ ସରକାର ବିରୋଧୀ ଦଳକୁ ପ୍ରଶ୍ନ କରିଛନ୍ତି ମୌସ୍ମୀ ଅଧିବେଶନକ୍ ଶୀଘ୍ର ବନ୍ଦ୍ କରିବାକ୍ କହିଥିବା କଂଗ୍ରେସ କାହିଁକି ଶୀତକାଳୀନ ଅଧିବେଶନ ପାଇଁ ଦାବି କରୁଛି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସ୍ୱଷ୍ଟ କରିଛନ୍ତି ଏଥର ସିଧାସଳଖ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ

ଜେକେ ପୋଲିଂ କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀରରେ ସପ୍ତମ ପର୍ଯ୍ୟାୟ କିଲ୍ଲା ଉନ୍ନୟନ ପରିଷଦ ଡିଡିସି ନିର୍ବାଚନ ପାଇଁ ମତଦାନ ଆଉ କିଛି ସମୟ ମଧ୍ୟରେ ଶେଷ ହେବ